ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତପ୍ରତା ପ୍ରକାଶ ପାଇଛି

ରାଜ୍ୟ ବିଦ୍ୟାଳୟ ଓ ଗଶଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ ଏନେଇ ସମସ୍ତ କିଲ୍ଲା ଶିକ୍ଷା ଅଧିକାରୀ ଡିଇଓଙ୍କୁ ସମ୍ମୁକ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ସରକାରୀ ଉଚ ବିଦ୍ୟାଳୟଗୁଡ଼ିକର ଭିଭିମି ଓ ଶୈଷିକ ପରିବେଶରେ ବିଶେଷ ଉନ୍ତି ଆଶିବାପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି ଏହାଫଳରେ ସ୍କୁଲ୍ର ପରିବେଶକୁ ଆକର୍ଷଶୀୟ କରାଯିବା ସହ ଗୁଶାତ୍କକ ଶିକ୍ଷାକୁ ମଧ ପ୍ରୋସାହନ ମିଳିବ

ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ କମ୍ ପରୀକ୍ଷଣ ହୋଇଥିବାବେଳେ ଅଧିକ ରୋଗୀ ଚିହ୍ଟ ହୋଇଛନ୍ତି ବୋଲି ଏକ ପରିସଂଖ୍ୟାନରୁ ଜଶାପଡ଼ିଛି କଟକରେ ବିଶେଷକରି ଡେଙ୍ଙୁ ସ୍ଥିତି ଉଦ୍ବେଗଜନକ ରହିଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି